ପରବର୍ଭୀ ପର୍ଯ୍ୟାୟରେ ରାଜ୍ୟର ଅନ୍ୟ ଜିଲ୍ଲା ଗୁଡ଼ିକରେ ଯାଞ କରାଯିବ ବୋଲି ଜଣାପଡିଛି ଯେଉଁ ଅନୁଷାନରେ ଅଗୁ ନିର୍ବାପକ ବ୍ୟବସ୍କା ନଥିବ ସେଗୁଡ଼ିକୁ ବନ୍ଦ କରିବା ଲାଗି ଚେତାବନୀ ଦିଆଯାଇଥିବା ସ୍ଚନା ମିଳିଛି

ତାଙ୍କର ସମାଧ୍ପୀଠ ଶାତ୍ତିବନଠାରେ ଏକ ସର୍ବଧର୍ମ ପ୍ରାର୍ଥନା ସଭାର ଆୟୋଜନ କରାଯାଇଥିଲା

ଟିଟ୍କରି ଶ୍ରୀ ମୋଦି କହିଛନ୍ତି ଦେଶ ପ୍ରତି ତାଙ୍କର ଅବଦାନକୁ ଦେଶର ଜନସାଧାରଣ ସର୍ବଦା ମନେରଖିବେ

ଭିନୃଷମ ପରୀକ୍ଷାର୍ଥୀଙ୍କୁ ଅତିରିକ୍ତ ଏକଘକ୍କା ସମୟ ଦିଆଯିବ

ମାତ୍ର କଲମ ନେଇପାରିବେ ନାହି ସେହିପରି ବୈଦ୍ୟୁତିକ ସାଭଗ୍ରୀ ମୋବାଇଲ ଫୋନ୍ ସ୍କାର୍ଟ ଫୋନ୍ କାଲ୍କ୍ୟୁଲେଟର ଆଇପ୍ୟାଡ୍ ଟ୍ୟାବ ଡିକିଟାଲ ଘକ୍କା ନେଇ ହେବ ନାହି

ଏଥପାଇଁ ରାଜ୍ୟ ସରକାର ସମସ୍ତ ପ୍ରକାର ଉଦ୍ୟମ ଜାରି ରଖିଛନ୍ତି

ବାଇକ୍ରେ ବାପା ଓ ପୁଅ ଯାଉଥିବା ସୂଚନା ମିଳିଛି

ସେହିପରି ଯାଜପୁର ରୋଡ଼ ଥାନା ପାଇକରାପୁର ଛକରେ ଏକ ଅଟୋ ବାଇକ୍କୁ ଧକ୍କା ଦେଇ ମର୍ମନ୍ତୁଦ ସଡ଼କ ଦୁର୍ଘଟଶା ଘଟିଛି